ବିଜେପିର ସଂସଦୀୟ କାର୍ଯ୍ୟନିର୍ବାହୀ କମିଟି ଗଠିତ

ଏହା ଶଘର ଗତିଠାରୁ ଚାରିଗୁଣ ଅଧିକ ବେଗରେ ଗତି କରିବାର କ୍ଷମତା ରଖିଛି

ମନ୍ତଶାଳୟର ବିଭିନ୍ ଯୋଜନାରେ ସାମିଲ ପୂର୍ବ ହିତାଧ୍ବକାରୀମାନଙ୍କୁ ନେଇ ଏକ ଡାଟାବ୍ୟାଙ୍କ ପ୍ରାଥମିକତା ଭିତିରେ ପ୍ରସ୍ତୁତ କରିବା ଲାଗି ସେ ଆଦିବାସୀ ବ୍ୟାପାର ମନ୍ତଶାଳୟର ଅଧିକାରୀମାନଙ୍କୁ ଆହ୍ୱାନ କରିଥିଲେ

ଘରର ବିଭିନ୍ତ ସ୍ତ୍ରାନରୁ ବାହାରୁଥିବା ଓଦା ଓ ଶୁଖିଲା ଅଳିଆକୁ କିପରି ଅଲଗା ଅଲଗା ରଖାଯିବ ତଥା ଏନଏସିର ସଫେଇ କର୍ମଚାରୀଙ୍କୁ କିପରି ହସ୍ତାନ୍ତର କରାଯିବ ସେନେଇ ମହିଳା ମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା

ଜିଲ୍ଲାରେ ଆଜିଠାରୁ ତିନିଦିନ ପର୍ଯ୍ୟନ୍ତ ହିଟ୍ ଓ୍ୱେଭ୍ ଜାରି ରହିବ ବୋଲି ଭୁବନେଶ୍ୱର ପାଶିପାଗ ବିଭାଗ ପକ୍ଷର୍ ସତର୍କ ସ୍ଚନା ଜାରି କରାଯାଇଛି

ମାତ୍ର ମୌସୁମୀ ପୂର୍ବରୁ ପ୍ରାକ୍ ମୌସୁମୀ ବର୍ଷାର ବି ଦେଖାନାହି